ଶିମିଳିପାଳ ଶିମିଳିପାଳ ଅଭୟାରଣ୍ୟରେ ଗତ କିଛିଦିନ ହେବ ନିଆଁ ଲାଗିଛି

ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ତଥ୍ୟ ଅନୁସାରେ ଜଙ୍ଗଲରେ ନିଆଁ ଲାଗିବା ଘଟଶାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି

ଇତିମଧ୍ଧରେ ବରିଷ୍ ନାଗରିକମାନଙ୍କୁ ଟିକା ଦିଆଯାଉଛି

ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଶିଗ୍ରାହୀ ସ୍ଚନା ଦେଇଛନ୍ତି

ସେହିପରି ଭାରତରେ ପ୍ରସ୍ତୁତ ଟିକା ସ୍ବରକ୍ଷିତ ଓ ନିରାପଦ

ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷିତ ହୋଇଯାଇଛି ସେହିଭଳି ଛାତ୍ରୀମାନଙ୍କୁ ମାଗଶାରେ ସାନିଟାରୀ ନାପକିନ୍ ବିତରଶ କରାଯାଇଛି

ସୀମିତ ସଂଖ୍ୟକ ପ୍ରଜକଙ୍କୁ ନେଇ ମହାଶିବରାତ୍ରୀ ପୂଜାବିଧି ଅନୁଷ୍ଚିତ ହେବ ପୂଜା ଅବସରରେ ମନ୍ଦିର ଭିତରକୁ ସାଧାରଣ ଲୋକ କିମ୍ଘା ବାହାରର ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ବନକ ଲାଗି ଫାଲଗୁନ କୃଷ୍ ପଞ୍ଚମୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ବନକ ଲାଗି ବା ଶ୍ରୀମୁଖ ସିଙ୍ଗାର ନୀତି ଅନୁଷ୍ତିତ ହେଉଛି

ବିଭିନ୍ନ ରଙ୍ଗ ଓ ପ୍ରଲେପ ଦେଇ ସେବାୟତମାନେ ଶ୍ରୀଜୀଉମାନଙ୍କର ଶ୍ରୀମୁଖ ସିଙ୍ଗାର କରିବେ